ତେବେ ଏହି ସମୟ ମଧ୍ଧରେ ପ୍ରତି ବିଭାଗର ଚିଠି ଆଦାନପ୍ରଦାନ ବିଭାଗ ରୋଷର ଭିତିରେ କାର୍ଯ୍ୟ କରିବେ ବୋଲି ସରକାରୀ ସୃତ୍ରରୁ ଜଣାପଡ଼ିଛି

ସଟ୍ଡାଉନ୍ ଭଦ୍ରକ ଭଦ୍ରକ ଜିଲ୍ବାରେ ଆଜି ଏବଂ ଆସନ୍ତାକାଲି ଦୁଇଦିନ ପାଇଁ ପ୍ରଶାସନ ପକ୍ଷର୍ ସଟ୍ଡାଉନ୍ ଘୋଷଣା କରାଯାଇଛି

ଗତକାଲି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସହ ଏନେଇ ଏକ ଏମ୍ଓୟୁରେ ସ୍ୱାକ୍ଷର କରିଛି ଏମ୍ସିଏଲ୍

ସ୍ୱତନ୍ତ ଭାବେ ପୁଲିସ୍ ଅଧିକାରୀଙ୍କୁ ଏ ନେଇ ନିଯୁକ୍ତି ଦିଆଯିବ